ରାସ୍ତାକଡ ଗଛରେ ମାଓବାଦୀଙ୍କ ଦ୍ୱାରା ପୋଷ୍ଟର ଲଗାଯାଇଛି

ଏହି ପୋଷ୍ଟର ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟିର ବୋଲି ପୋଷ୍ଟରରେ ଲେଖାଯାଇଛି

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶ୍ରଭେଛା ଜଣାଇ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ ବୋଲି କାମନା କରିଛନ୍ତି

ଚଳିତବର୍ଷ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖ ରାଜ୍ୟପାଳ ଓ ମ୍ରଖ୍ୟମନ୍ତୀ ହୋଲି ପର୍ବ ପାଳନ କରିନାହାନ୍ତି

ତେବେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ

ହୋଲି ଖେଳିସାରି ଯୁବକମାନେ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ

ଯୁବକମାନେ ଗୋଟିଏ ବାଇକରେ ଫେର୍ଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଯାଇଥିଲେ